ଓଡ଼ିଶାକୁ ଇନ୍ଷିଚ୍ୟୁସନାଲ୍ ଲିଡର ଏବଂ ନିୟାମକ ସଂଶୋଧନରେ ଚମ୍ମିୟାନ୍ ରାକ୍ୟ ଭାବେ ବିବେଚନା କରାଯାଇଛି

ଆୟୁଷ୍ଗାନ ଭାରତ ଯୋଜନା ଲାଗୁ ହୋଇନଥିବାରୁ ପିଶେଖର ରାଓ ନାମକ ଜନୈକ ବ୍ୟକ୍ତି ସ୍ବପ୍ରିମକୋର୍ଟରେ ଏକ ରିଟ୍ ପିଟିସନ୍ ଦାଖଲ କରିଥିଲେ ଏହାର ଶ୍ରଶାଶି କରି ସ୍ପ୍ରମିକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ମାମଲା ପରିଚାଳନା କରୁଥିବା ଆଇନଜୀବୀ ହିତେନ୍ଦ୍ର ରଥ କହିଛନ୍ତି

ଏଥିରେ ଓଡ଼ିଶାର ଛାତ୍ର ସୌରଭ ସୌମ୍ୟକାନ୍ତ ନାୟକ ଓଡ଼ିଶା ଟପର ହୋଇଛନ୍ତି